ପିଏମ ବିଜେପି ୱାର୍କର୍ସ କଂଗ୍ରେସର ପରୋକ୍ଷରେ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପି ଏଭଳି ଏକ ପାର୍ଟି ନୁହେଁ ଯେଉଁଠି ଜଣେ ବ୍ୟକ୍ତି କିମ୍ବା ଏକ ପରିବାର ନିଷ୍ପଭି ନିଏ ସେ କହିଛନ୍ତି ବିଜେପି ଏହାର କର୍ମୀମାନଙ୍କର ଇଚ୍ଛା ଅନୁସାରେ ନିଷ୍କ୍ତି ନିଏ ଏବଂ ଏହା ହେଉଛି ଏକମାତ୍ର ଦଳ ଯାହା ପ୍ରକୃତରେ ଗଣତାନ୍ତିକ ପରମ୍ପରାକୁ ପାଳନ କରିଆସୁଅଛି ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବାରମତି ଗଡଚିରୋଲି ହିଙ୍ଗୋଲି ନାନ୍ଦେଡ୍ ଓ ନନ୍ଦୁରବାରର ବିଜେପି କର୍ମୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି

ପ୍ରେସିଡେଣ୍ଟ୍ ପିବିଡି ନୂଆ ଭାରତ ନିର୍ମାଣରେ ସହଯୋଗୀ ହେବାକୁ ପ୍ରବାସୀ ଭାରତୀୟମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ବାନ ଜଣାଇଛନ୍ତି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅବସ୍ଥାନ କରୁଥିବା ଏବଂ ଭଲ ସ୍ଥିତି ଓ ପଦପଦବୀରେ ଥିବା ଭାରତୀୟମାନେ ଦେଶର ସାଂସ୍କୃତିକ ଦୃତ ବୋଲି ସେ କହିଛନ୍ତି ବାରା ଣସୀଠାରେ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦ୍ଯାପନ ଉହବରେ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଏକ ସହସ୍ର କୋଟି ବିଚାର ଓ ସୁଯୋଗର ଦେଶ ଏଠାରେ ମେକ୍ ଇନ୍ ଇଣ୍ଡିଆ ଡିଜିଟାଲ୍ ଇଣ୍ଡିଆ ସ୍କିଲ୍ ଇଣ୍ଡିଆ ଓ କ୍ଲିନ୍ ଇଣ୍ଡିଆ ଭଳି ଯେଉଁସବୁ କାର୍ଯ୍ୟକ୍ରମ ଚାଲିଛି ସେଥିରେ ବୈଷୟିକ ସହଯୋଗ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ ପ୍ରବାସୀ ଭାରତୀୟମାନେ ଆଗେଇ ଆସିବା ଉଚିତ ଏହି ସମାବେଶରେ ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ପ୍ରମୁଖ ଉପସ୍ଥିତ ଥିଲେ କୁମ୍ଭମେଳା ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଏବଂ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସର ଅନ୍ୟାନ୍ୟ ଅତିଥିମାନେ ଆଜି ଉତ୍ତରପ୍ରଦେଶର ପ୍ରୟାଗ୍ରାଜ୍ଠାରେ ଚାଲିଥିବା କୁମ୍ଭମେଳା ବୁଲି ଦେଖିବେ ଶ୍ରୀ ଜଗନ୍ନାଥ ସେଠାରେ ହନୁମାନ ମନ୍ଦିର ଓ ସଂଗମସ୍ଥଳ ବୁଲି ଦେଖିବା ପରେ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ପରୀକ୍ଷା ପେ ଚଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ 'ପରୀକ୍ଷା ପେ ଚର୍ଚ୍ଚାର ଅନ୍ୟ ଏକ ସଂସ୍କରଣରେ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କ ସହ ମତ ବିନିମୟ କରିବେ

ପରୀକ୍ଷା ପେ ଚର୍ଚ୍ଚା ହେଉଛି ଏକ ସ୍ୱତନ୍ତ୍ର ମତ ବିନିମୟ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରଛାତ୍ରୀମାନେ କିପରି ବିନା ଚାପରେ ପରୀକ୍ଷା ଦେବେ ସେ ନେଇ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନେ ମିଳିତ ଭାବେ ଆଲୋଚନା କରିବେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଆକାଶବାଣୀକୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ବିଶ୍ୱସ୍ତରୀୟ ହେବ କାରଣ ଏଥିରେ ବିଭିନ୍ନ ଦେଶ ସହ ଦକ୍ଷିଣପୂର୍ବ ଏସିଆ ଏବଂ ରୁଷିଆର ଛାତ୍ରଛାତ୍ରୀମାନେ ଭାଗ ନେବେ ଗତବର୍ଷର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ସହ ନିଜର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ ଗୋଏଲ୍ ଜେଟ୍ଲୀ ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ୍ଙ୍କୁ ଅସ୍ଥାୟୀ ଭାବେ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦିଆଯାଇଛି ଏହି ଦାୟିତ୍ୱରେ ଥିବା ଅରୁଣ ଜେଟ୍ଲୀ ଅସୁସ୍ଥ ଥିବାରୁ ଗୋଏଲ୍ଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ଯେ ଏବେ ଶ୍ରୀ ଜେଟ୍ଲୀ ବିଭାଗ ବିହୀନ ମନ୍ତ୍ରୀ ଭାବେ ଗଣ୍ୟ ହେବେ ଯେପର୍ଯ୍ୟନ୍ତ ସେ ସୁସ୍ଥ ହୋଇ ତାଙ୍କ ପର୍ବ ଦାୟିତ୍ୱ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେ ବିଭାଗ ବିହୀନ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ

ଇସି କନ୍ଫରେନ୍ସ ନିର୍ବାଚନକୁ ସମାବେଶୀ ଓ ସୁବିଧାଜନକ କରିବା ଉପରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆଜି ନୂଆଦିଲ୍ଲୀଠାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ହେଉଛି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଏବଂ ନିର୍ବାଚନ ଆୟୁକ୍ତ ଅଶୋକ ଲବସାଙ୍କ ସମେତ ବାଂଲାଦେଶ ଭୁଟାନ୍ କାକ୍ରାଖ୍ସ୍ଥାନ ମାଳଦ୍ୱୀପ ରୁଷିଆ ଓ ଶ୍ରୀଲଙ୍କା ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନେ ଏଥିରେ ଯୋଗ ଦେଉଛନ୍ତି ଏହି ସମ୍ମିଳନୀ କାଳରେ ଅନ୍ୟାନ୍ୟ ରାଷ୍ଟ୍ରର ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନେ ସେମାନଙ୍କର ଅଭିଜ୍ଞତା ଓ ବିଭିନ୍ନ ପଦ୍ଧତି ସଂପର୍କରେ ଆଲୋଚନା କରିବେ

ଭାରତୀୟ ପିଙ୍ଗଳ ଆଇନର ବିଭିନ୍ନ ଧାରାରେ ସଂପୂକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ସଂସଦ ଭବନ ଥାନାରେ ଏତଲା ଦାୟର ହୋଇଛି

ଆକାଶବାଣୀକୁ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆବର୍ଜନା ପରିଚାଳନାରେ ବ୍ୟବହାର ପରିବର୍ତ୍ତନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବେ ଭାରତର ଜନସାଧାରଣ ଏ ନେଇ ସଚେତନ ହେବା ଏକ ଭଲ କଥା ସ୍କାର୍ଟସିଟି ପ୍ରକଳ୍ପରେ ସହରାଞ୍ଚଳରେ ପ୍ରଦୂଷଣ ରହିତ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଦ୍ୟୁତ୍ ଚାଳିତ ଯାନର ଚଳାଚଳ ଆରମ୍ଭ କରିବାକୁ ତାଙ୍କ ମନ୍ତ୍ରଶାଳୟ ପକ୍ଷରୁ ଯୋଜନା କରାଯାଉଛି

ସଂସ୍ଥା ପକ୍ଷରୁ କୁହାଯାଇଛି ଗତକାଲି ଉଉରପ୍ରଦେଶର ଗୋଣ୍ଡା ରାଜସ୍ଥାନର ସିକର ଓ ଜୟପୁର ଦିଲ୍ଲୀ ଗୁଜରାତର ସୁରତ ଓ ବଲ୍ସାଦ୍ ଏବଂ କେରଳର କାଶରଗଡ଼ରେ ଏହି ଚଢ଼ଉ କରାଯାଇଥିଲା

ଏହି ମାମଲାରେ ଏନ୍ଆଇଏ ପକ୍ଷରୁ ଚାରିଜଣଙ୍କୁ ଗିରଫ କରାଯାଇଛି ପାକିସ୍ତାନର ଜମାତ୍ ଉଦ୍ ଦୱା ସଂସ୍ଥାର ପ୍ରୋହାହନରେ ଫଲା ଇ ଇନ୍ସାନିୟତ୍ ସଂସ୍ଥା ଗଠିତ ହୋଇଛି ଏହା ଆତଙ୍କବାଦୀ ସଂଗଠନ ଲସ୍କରେ ଇ ତୋଇବାର ମୁଖ୍ୟ ପ୍ରୋସାହକ ବୋଲି ଜଣାପଡ଼ିଛି ଇସ୍ରୋ ଲଞ୍ଚ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଉପଗ୍ରହ କଲାମ୍ ସାଟ୍ ଓ ଏକ ଚିତ୍ରଉତ୍ତୋଳନକାରୀ ଉପଗ୍ରହ ମାଇକ୍ରୋସାଟ୍ ଆର୍କୁ ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରରୁ ପ୍ରେରଣ କରାଯିବ

କଲାମ୍ ସାଟ୍ର ମିଶନ ନିର୍ଦ୍ଦେଶକ ଡକ୍କର ଶ୍ରୀମତୀ କେସାନ୍ ଆକାଶବାଣୀକୁ କହିଛନ୍ତି ଯେ ଏହି ଉପଗ୍ରହଟି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଛି ଓ ଏହା ସବୁଠୁ ଛୋଟ ପ୍ରଥମଥର ପାଇଁ ଛାତ୍ରଛାତ୍ରୀମାନେ ଭାରତୀୟ ମହାକାଶ ଉପଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେଶିବନ୍ କହିଛନ୍ତି ମାଇକ୍ୱୋସାଟ୍ ଆର୍ ଉପଗହ ପ୍ରତିରକ୍ଷା ଗବେଷଣା ଓ ଉନ୍ୟନ ସଂସ୍ଥା ଡିଆର୍ଡିଓର ବ୍ୟବହାର ପାଇଁ ଉଦ୍ଦିଷ୍ଟ

ଚଳିତଥର ଏହି ଦିବସର ବାର୍ତ୍ତା ହେଲା ଉଜ୍ଜଳ ଭବିଷ୍ୟତ ପାଇଁ କନ୍ୟାମାନଙ୍କୁ ସକ୍ଷମ କରିବା ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଉପରେ ଆଜି ଏହି ଅବସରରେ ନୂଆଦିଲ୍ଲୀଠାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଏକ ଇସ୍ତାହାରରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ବଚନା ଦିଆଯାଇଛି

ନିଖୋଜମାନଙ୍କୁ ଖୋଟ୍ଟିବା ପାଇଁ ଉଦ୍ୟମ କାରୀ ରହିଛି ସମସ୍ତ ମୃତକମାନଙ୍କୁ ଭାରତକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି

ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆସନ୍ତା ଶନିବାର ଦିନ ମାଉଣ୍ଟ୍ ମାଉନ୍ଗାନୁଇରେ ଅନୁଷ୍ଠିତ ହେବ ବ୍ୟାଡମିଣ୍ଟନ ଜାକର୍ତ୍ତାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଷ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପିଭି ସିନ୍ଧୁ କିଦାୟି ଶ୍ରୀକାନ୍ତ ଏବଂ ସାଇନା ନେହୱାଲ୍ ପ୍ରିକ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି